ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାର ସମ୍ଭଲପୁରଠାରେ ଆଇଆଇଏମ୍ ସ୍ଥାୟୀ କ୍ୟାମ୍ପସ୍ର ଭିଡ଼ିଓ କନ୍ଫରେନ୍ସିଂ ଯୋଗେ ଭିଭିପ୍ରସ୍ତର ସ୍ଥାପନ କରିବେ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶିଲାଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ କେନ୍ଦ୍ରମନ୍ତ୍ର ଧର୍ମେନ୍ଦ୍ର ପ୍ରଧାନ ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ଭର୍ଚୁଆଲ୍ ଭାବରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ

ଏହି ପ୍ରସ୍ତାବିତ କ୍ୟାମ୍ପସ୍ ନିର୍ମାଣରେ ଅତ୍ୟାଧୁନିକ ଜ୍ଞାନକୌଶଳର ବିନିଯୋଗ କରାଯିବ

ପିଏମ୍ ଲାଇଟ୍ ହାଉସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କୁ ବାସଗୃହ ଯୋଗାଇଦେବା ନିମନ୍ତେ ପ୍ରତିଶ୍ରତି ଦେବା ସହ ଗରିବ ଲୋକମାନଙ୍କ ଦୁର୍ଦ୍ଦଶାର ଅବସାନ ଘଟାଇବା ପାଇଁ ଏହା ପ୍ରକୃଷ୍ଟ ସମୟ ବୋଲି କହିଛନ୍ତି

ଶ୍ରୀ ମୋଦି କହିଛନ୍ତି ଲାଇଟ୍ ହାଉସ୍ ପ୍ରକଳ୍ପ ସର୍ବସାଧାରଣଙ୍କ କଲ୍ୟାଣ ଦିଗରେ ସର୍ବୋକ୍ରୁଷ୍ଟ ବୈଷୟିକ ଜ୍ଞାନକୌଶଳର ପ୍ରଦର୍ଶନ ସମେତ ସହରାଞ୍ଚଳ ଗୃହନିର୍ମାଣ ଆବଶ୍ୟକତାର ପୂରଣ ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ ହେବ ଶ୍ରୀ ମୋଦି କହିଛନ୍ତି ଦେଶର ବିକାଶକୁ ଆଗେଇ ନେବାପାଇଁ ଅତ୍ୟାଧୁନିକ ବୈଷୟିକ ଜ୍ଞାନର ପ୍ରୟୋଗ କରାଯାଉଥିବାରୁ ଏହି ପ୍ରକଳ୍ପଗୁଡ଼ିକ ପ୍ରତ୍ୟେକ ଭାରତୀୟଙ୍କ ଲାଗି ଏକ ଗୌରବର ବିଷୟ ସେ କହିଛନ୍ତି ପୂର୍ବର ସରକାରମାନେ ଗୃହନିର୍ମାଣ ଯୋଜନାଗୁଡ଼ିକୁ ବିଶେଷ ଗୁରୁତ୍ୱ ଦେଉ ନ ଥିଲେ ସେ କହିଛନ୍ତି ସର୍ବାଙ୍ଗୀନ ଉନ୍ନତି ବିନା ରୂପାନ୍ତରଣ କେବେ ସମ୍ଭବ ନୁହେଁ ବୋଲି ତାଙ୍କ ସରକାର ହୃଦୟଙ୍ଗମ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶ ଏକ ନୂଆ ଆଭିମୁଖ୍ୟ ଗ୍ରହଣ କରିଛି ଓ ଦେଶପାଇଁ ଆଗକୁ ନୂଆ ନୂଆ ଉପାୟମାନ ଅପେକ୍ଷା କରି ରହିଛି ପ୍ରଧାନମନ୍ତ୍ରୀ କହିଛନ୍ତି କୋବିଡ୍ ନାଇଷ୍ଟିନ୍ ଅଭିନବତା ଓ ନୂତନ ଞ୍ଜାନକୌଶଳର ପ୍ରୟୋଗ କରିବାକୁ ଦେଶପାଇଁ ସୁଯୋଗ ଆଶିଦେଇଛି

ଶ୍ରୀ ମୋଦି କହିଛନ୍ତି ଲକ୍ଷ୍ମୌରେ କାନାଡ଼ାର ବୈଷୟିକ ଜ୍ଞାନ ବ୍ୟବହାର କରାଯାଉଛି ଏହିସବୁ ପ୍ରକଳ୍ପ ଆମର ଇଞ୍ଜିନିୟର୍ ସ୍ଥପତି ନିର୍ମାଣ କ୍ଷେତ୍ରର ବିଦ୍ୟାର୍ଥୀ ଓ ଯୋଜନା ପ୍ରସ୍ତୁତକାରୀମାନଙ୍କୁ ନୂଆ ନୂଆ ଜ୍ଞାନକୌଶଳ ଉପରେ ପରୀକ୍ଷା ନିରୀକ୍ଷା କରିବାକୁ ସୁଯୋଗ ପ୍ରଦାନ କରିବ

ପ୍ରଧାନମନ୍ତ୍ରୀ କହିଛନ୍ତି ଏକବିଂଶ ଶତାବ୍ଦୀରେ ବାସଗୃହ ନିର୍ମାଣ ଲାଗି ନୂଆ ତଥା ଅଳ୍ପ ଖର୍ଚ୍ଚ ପଡ଼ୁଥିବା ବୈଷୟିକ ଜ୍ଞାନର ବିକାଶ କରିବାକୁ ଏହା ପଥ ଉନ୍ମକ୍ତ କରିବ ଶ୍ରୀ ମୋଦି କହିଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଲକ୍ଷ ଲକ୍ଷ ବାସଗୃହ ଅତି ସ୍ୱଚ୍ଚ ସମୟ ମଧ୍ୟରେ ନିର୍ମାଣ କରାଯାଇଛି ଓ ଅନେକ ବାସଗୃହର ନିର୍ମାଣ କାର୍ଯ୍ୟ କାରି ରହିଛି

ସେ କହିଛନ୍ତି ନିଜର ଏକ ବାସଗୃହ ଦେଶର ପ୍ରତ୍ୟେକ ନାଗରିକଙ୍କର ଏକ ବଡ଼ ସ୍ୱପ୍ନ ଓ ସରକାର ସହରାଞ୍ଚଳରେ ବାସ କରୁଥିବା ଗରିବ ଓ ନିମ୍ନମଧ୍ୟବିତ୍ତ ଲୋକମାନଙ୍କର ଏହି ସ୍ୱପ୍ନକୁ ସାକାର କରିବା ଦିଗରେ ସହାୟତା କରୁଛନ୍ତି ଏଥିପାଇଁ ସରକାର ସମସ୍ତଙ୍କ ପାଇଁ ବାସଗୃହ ନିର୍ମାଣ ଯୋଜନା କାର୍ଯ୍ୟକାରୀ କରିଥିବାର ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି

ଏହି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ୍ ସିଂହ ପୁରୀ ଓ ତ୍ରିପୁରା ଝାଡ଼ଖଣ୍ଡ ଉତ୍ତର ପ୍ରଦେଶ ମଧ୍ୟପ୍ରଦେଶ ଗୁଜ୍ଜୁରାତ୍ ତାମିଲ୍ନାଡୁ ଓ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀମାନେ ଅଂଶଗ୍ରହଣ କରିଥିଲେ

ଏହାର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ଗତକାଲି ନ୍ନଆଦିଲ୍ଲୀଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି

କୋଭିଡ୍ ଟିକା ଦାନ ଅଭିଯାନକୁ ସଫଳ କରିବା ନିମନ୍ତେ ପ୍ରଶାସନିକ ଅଧିକାରୀ ଏବଂ ସ୍ୱାସ୍ଥ୍ୟ ଅଧିକାରୀଙ୍କ ମଧ୍ୟରେ ସମନ୍ଧୟ ରକ୍ଷା କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ଏଥିସହିତ ସ୍ୱାସ୍ଥ୍ୟମନ୍ତ୍ରୀ ଡକୁର ହର୍ଷବର୍ଦ୍ଧନ ଦିଲ୍ଲୀରେ କୋବିଡ୍ ନାଇଷ୍ଟିନ୍ ପ୍ରତିଷେଧକ ପ୍ରଦାନ ପୂର୍ବାଭ୍ୟାସ ବ୍ୟବସ୍ଥା ସମୀକ୍ଷା କରି ଆବଶ୍ୟକ ପଦକ୍ଷେପ ସମ୍ପୂର୍ଣ୍ଣ କରିବାକୁ ରାଜ୍ୟ ସରକାରୀ ଅଫିସରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୂର୍ବାଭ୍ୟାସ ପ୍ରସ୍ତୁତି ପାଇଁ ସମସ୍ତ ବ୍ୟବସ୍ଥା ସମ୍ପୂର୍ଣ୍ଣ ହୋଇସାରିଛି ଓ ହସ୍କିଟାଲ୍ଗୁଡ଼ିକରେ ଏଥିପାଇଁ ସମସ୍ତ ଆନୁଷଙ୍ଗୀକ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ବୋଲି ଅଫିସର୍ ମାନେ ତାଙ୍କୁ ଜଣାଇଛନ୍ତି ଡକୁର ହର୍ଷବର୍ଦ୍ଧନ କହିଛନ୍ତି ଏହି ପୂର୍ବାଭ୍ୟାସ ପ୍ରସ୍ତୁତିର ମୂଳ ଲକ୍ଷ୍ୟ ହେଉଛି ପ୍ରତିଷେଧକ ଦିଆଯିବା ସମୟରେ କ'ଣ ସବୁ ସମସ୍ୟା ଦେଖାଦେବ ସେ ବିଷୟରେ ସଚେତନ ହେବା ଏହାଦ୍ୱାରା ସେହି ସମସ୍ୟାଗୁଡ଼ିକୁ ଠିକ୍ ସମୟରେ ଦୂର କରାଯାଇ ପାରିବ ରାଜ୍ୟ ସରକାରୀ ଅଫିସରମାନେ ନେଇଥିବା ପଦକ୍ଷେପ ଉପରେ ମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି କୋବିଡ୍ ଟାସ୍କ୍ ଫୋର୍ସ ମୁଖ୍ୟ ତଥା ନୀତିଆୟୋଗ ସଦସ୍ୟ ଡକୁର ଭିକେ ପଲ କହିଛନ୍ତି ବାସ୍ତବ ଟିକାଦାନ ଅଭିଯାନକୁ ସଫଳ କରିବା ଲକ୍ଷ୍ୟରେ ଏହି ପୂର୍ବାଭ୍ୟାସ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି

ଆମ ସମ୍ଭାଦ ବିଭାଗ ସହ କଥାବାର୍ତ୍ତା ସମୟରେ ପୂର୍ବତନ କ୍ରଟନୀତିଜ୍ଞ ଅଶୋକ ସଜନହାର କହିଛନ୍ତି ଭାରତ ସାମ୍ପ୍ରତିକ ଭୂ ରାଜନୈତିକ ଦୃଶ୍ୟପଟ୍ଟରେ ୟୁଏନ୍ଏସ୍ସିରେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରିବାକୁ ଯାଉଛି

କେବଳ ଦିଲ୍ଲୀ ମୁମ୍ବାଇ ବେଙ୍ଗାଲୁରୁ ଓ ହାଇଦ୍ରାବାଦ୍ ବିମାନ ବନ୍ଦରରୁ ଦୁଇଦେଶ ମଧ୍ୟରେ ବିମାନ ଚଳାଚଳ କରିବ